ନିଉ ଗାଇଡ୍ଲାଇନ୍ସ କଣ୍ଟେନ୍ମେଣ୍ଟ ଜୋନ୍ଗୁଡ଼ିକ ବ୍ୟତୀତ ଅନ୍ୟ ସ୍ଥାନଗୁଡ଼ିକରେ ଅଧିକ କାର୍ଯ୍ୟକଳାପକୁ ଅନୁମତି ଦେବା ସଂକ୍ରାନ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିଛି ଏହି ନିର୍ଦ୍ଦେଶାବଳୀ ଆଜିଠାରୁ ଲାଗୁ ହୋଇଛି ଓ ଏଥିସହିତ ଅଧିକ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି ଆଜିଠାରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ କେନ୍ଦ୍ର ସରକାରଙ୍କ ଅନୁମତି ବିନା କଷ୍ଟେନ୍ମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ସ୍ଥାନଗୁଡ଼ିକରେ କୌଣସି କଟକଣା ଲାଗୁ କରିପାରିବେ ନାହିଁ ବିଭିନ୍ନ ରାଜ୍ୟ ମଧ୍ୟରେ ସାମଗ୍ରୀ ପରିବହନ ଓ ଲୋକମାନଙ୍କର ଯାତାୟାତ ଉପରେ କୌଶସି କଟକଣା ଲାଗୁ ହେବ ନାହିଁ ରାଜ୍ୟ ଭିତରେ ମଧ୍ୟ ଏହି କଟକଣା ଲାଗୁ ହେବ ନାହିଁ କଣ୍ଟେନ୍ମଣ୍ଟ ଜୋନ୍ଗୁଡ଼ିକ ବାହାରେ ସମସ୍ତ କାର୍ଯ୍ୟକଳାପଗୁଡ଼ିକୁ ଅନୁମତି ପ୍ରଦାନ କରାଯାଇଛି କେବଳ ବିଦେଶ ଯାତ୍ରା ପାଇଁ ଅନୁମତି ନେବାକୁ ପଡ଼ିବ

ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ଅନୁଷାନଗୁଡ଼ିକର ସ୍ନାତକୋତ୍ତର ବିଜ୍ଞାନ ଛାତ୍ରଛାତ୍ରୀ ଓ ରିସର୍ଚ୍ଚ ସ୍କଲାର୍ମାନେ କର୍ତ୍ତପକ୍ଷଙ୍କ ଅନ୍ତମତି ନେଇ କ୍ୱାସ୍ ରୁମ୍ରେ ପ୍ରବେଶ କରିପାରିବେ

ହାଟବଜାର ଓ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ଯଥେଷ୍ଟ ଶାରୀରିକ ଦୂରତା ବଜାୟ ରଖିବାକୁ ଏହି କାତୀୟ ନିର୍ଦ୍ଦେଶାବଳୀରେ କୁହାଯାଇଛି

ସମସ୍ତଙ୍କୁ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ ସରକାର ଅନୁରୋଧ କରିଛନ୍ତି

ଏଥିସହିତ ଏହି ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆକିଠାରୁ ଆରମ୍ଭ ହୋଇଯାଇଛି

ସେହି ନିର୍ବାଚନ ମଣ୍ଡଳୀଗୁଡ଼ିକ ମଧ୍ୟରୁ ଅଧିକାଂଶ ନିର୍ବାଚନ ମଣ୍ଡଳୀ ନକ୍କଲ୍ ଉପଦ୍ରତ ଅଞ୍ଚଳ ଓ ନିରାପଭା ଦୃଷ୍ଟିରୁ ସମ୍ଭେଦନଶୀଳ ଅଞ୍ଚଳ ଭାବେ ପରିଗଣିତ ହେଉଛି କୋବିଡ୍ ନାଇଷ୍ଟିନ୍ ଦୃଷ୍ଟିରୁ ନିର୍ବାଚନ କମିଶନ୍ ପ୍ରଥମ ଥରପାଇଁ ପ୍ରାର୍ଥୀମାନଙ୍କୁ ଅନ୍ଲାଇନ୍ ମାଧ୍ୟମରେ ପ୍ରାର୍ଥୀପତ୍ର ଦାଖଲ କରିବାର ସୁଯୋଗ ପ୍ରଦାନ କରିଛି

ପ୍ରାର୍ଥୀମାନେ ନିଜ ନିଜ ଜିଲ୍ଲାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପୋର୍ଟାଲ୍ରେ ଅନ୍ଲାଇନ୍ ମାଧ୍ୟମରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ଏହାବ୍ୟତୀତ ପ୍ରାର୍ଥୀମାନେ ମଧ୍ୟ ଅନ୍ଲାଇନ୍ ମାଧ୍ୟମରେ ସିକ୍ୟୁରିଟି ଅର୍ଥ କମା କରିପାରିବେ ମାସ୍କ ପରିଧାନ କରିବା ଓ କୋବିଡ୍ ସମ୍ଭନ୍ଧୀୟ ଅନ୍ୟାନ୍ୟ କଟକଣାଗ୍ରଡ଼ିକର ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି

ମନ୍ତ୍ରଣାଳୟ କହିଛି କୋବିଡ୍ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁ ହାର କମିବାରେ ଲାଗିଛି

ତେବେ ମାଲ୍ ପରିବହନ ପାଇଁ ଆନ୍ତର୍ଜାତିକ ବିମାନ ସେବା ଓ ସରକାର ଅନୁମତି ଦେଇଥିବା ଯାତ୍ରୀମାନଙ୍କପାଇଁ ଆନ୍ତର୍ଜାତିକ ବିମାନ ସେବା ଜାରି ରହିବ ଡିଜିସିଏ କହିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପଞ୍ଚମ ପର୍ଯ୍ୟାୟ କୋବିଡ୍ କଟକଣା କୋହଳ ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ଜାରି କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ପ୍ରେକ୍ ବାର୍ଥଡେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ଙ୍କ ଜନ୍ମଦିବସ ଅବସରରେ ତାଙ୍କୁ ଶୁଭେଛା କଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ନାଇଡୁ କହିଛନ୍ତି ଶ୍ରୀ କୋବିନ୍ଦ୍ ତାଙ୍କର ସରଳତା ଅମାୟିକ ବ୍ୟବହାର ଦୂରଦୃଷ୍ଟି ଓ ଅନନ୍ୟ ନେତୃତ୍ୱ ପାଇଁ ସମସ୍ତଙ୍କ ପାଖରେ ଲୋକପ୍ରିୟ ହୋଇପାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ଙ୍କୁ ଜନ୍ମଦିନର ଶୁଭେଛା କଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଶ୍ରୀ କୋବିନ୍ଦ୍ଙ୍କର ବିଶ୍ଳେଷଣାତ୍ମକ ଜ୍ଞାନ ଓ ବିଭିନ୍ନ ନୀତିକୁ ପର୍ଯ୍ୟାଲୋଚନା କରିବାର କ୍ଷମତା ଦେଶପାଇଁ ହିତକାରୀ ସାବ୍ୟସ୍ତ ହୋଇଛି ସେ କହିଛନ୍ତି ଶ୍ରୀ କୋବିନ୍ଦ୍ ସର୍ବଦା ଗରିବ ଓ ଅବହେଳିତ ଲୋକମାନଙ୍କ ପ୍ରତି ସମ୍ଭେଦନଶୀଳ ରହିଆସିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଶ୍ରୀ କୋବିନ୍ଦ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଦେଶର ଗରିବ ଓ ଅବହେଳିତମାନଙ୍କ କଲ୍ୟାଣ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ସମସ୍ତଙ୍କୁ ଅନୁପ୍ରାଣିତ କରିବ ବୋଲି ସେ କହିଛନ୍ତି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଚା ଜଣାଇଛନ୍ତି ପିଏମ୍ ବ୍ରହ୍ମୋସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଭୂପୃଷରୁ ଭୂପ୍ଟୁଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ସୁପରସୋନିକ୍ କ୍ରଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟର୍ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏଥିରେ ମଧ୍ୟ ଦେଶୀୟ ଞ୍ଜାନକୌଶଳରେ ନିର୍ମିତ ଆହୁରି ଅନେକ ଯନ୍ତ୍ରପାତି ଖଞ୍ଜାଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ବ୍ରହ୍କୋସ୍ ସୁପରିସୋନିକ୍ କ୍ରୁକ୍ କ୍ଷେପଶାସ୍ତ୍ର ସଫଳ ପରୀକ୍ଷଣ ସହ ଏହି କ୍ଷେପଣାସ୍ତ ଆଉ ଏକ ନୂଆ ସଫଳତା ହାସଲ କରିଛି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ଏହି ଅତ୍ୟାଧୁନିକ କ୍ଷେପଣାସ୍ତ ଭାରତର ପ୍ରତିରକ୍ଷା କ୍ଷମତାର ଏକ ଜ୍ୱଳନ୍ତ ଦୂଷ୍ଟାନ୍ତ ଏହାର ସଫଳ ପରୀକ୍ଷଣ ପାଇଁ ସମଗ୍ର ଦେଶ ଡିଆର୍ଡିଓକୁ ନେଇ ଗର୍ବ ଅନୁଭବ କରୁଛି ବୋଲି ଶ୍ରୀ ଶାହା କହିଛନ୍ତି

ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି ଆକାଶବାଣୀ ସହ ଏକ ସାକ୍ଷାତ୍କାରରେ ଭାରତୀୟ ପାଣିପାଗ ବିଭାଗ ବୈଜ୍ଞାନିକ ଆର୍କେ ଜେନାମଣି କହିଛନ୍ତି କ୍ରମାନ୍ୟରେ ଦ୍ୱିତୀୟ ବର୍ଷ ଲାଗି ଦେଶରେ ସ୍ୱାଭାବିକଠାରୁ ଅଧିକ ମୌସୁମୀ ବର୍ଷା ହୋଇଛି ରିଜିଜ୍ ଯୁବ ବ୍ୟାପାର ଓ କ୍ରିଡ଼ା ମନ୍ତ୍ରୀ କିରଣ ରିଜିଜ୍ଞ୍ କହିଛନ୍ତି ସରକାର କୃଷକମାନଙ୍କର କଲ୍ୟାଣ ଓ ସେମାନଙ୍କର ଆୟ ଦ୍ୱିଗୁଣିତ କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ ସେ କହିଛନ୍ତି ପାର୍ଲାମେଣ୍ଟରେ ସମ୍ପ୍ରତି ପାସ୍ ହୋଇଥିବା କୃଷି କ୍ଷେତ୍ରର ଆଇନ୍ଗୁଡ଼ିକ କୃଷକମାନଙ୍କ କୀବନରେ ଅଭୂତପୂର୍ବ ପରିବର୍ଭନ ଆଣିବ